କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପଞ୍ଜାବର ଫରିଦ୍କୋଟ୍ ଜିଲ୍ଲା ଅନ୍ତର୍ଗତ ବରଗରି ଏବଂ ଲ୍ରଧିଆନାର ମୁଲାୟମପୁରଠାରେ ଆଜି ଉଦ୍ବୋଧନ ଦେଇଛନ୍ତି

କ୍ୟାମ୍ପନିଂ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ତୁଙ୍ଗ ରାଜନୈତିକ ନେତାମାନେ ପରକୁପର ର୍ୟାଲି ଓ ସଭାସମିତିମାନ କରିଆରେ ଜୋରସୋରରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି

ବରିଷ୍ଣ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ପାଲିଗଞ୍ଜଠାରେ ଆଜି ଉଦ୍ବୋଧନ ଦେଲାବେଳେ କହିଛନ୍ତି ବିରୋଧୀ ଦଳଗୁଡ଼ିକର ନେତାମାନେ ନିଜର ସ୍ୱାର୍ଥ ପ୍ରତି ଅଧିକ ଆଗ୍ରହୀ ଥିବାରୁ ଦେଶ ବିକାଶ ବିଷୟରେ କିଛି କହୁ ନାହାନ୍ତି ସେ କହିଛନ୍ତି ବିରୋଧୀ ଦଳ ନେତାମାନେ କେନ୍ଦ୍ରରେ ଏକ ଦୁର୍ବଳ ସରକାର ଗଠନ କରିବାକୁ ଚାହୁଁଛନ୍ତି ଫଳରେ ସେମାନେ ବ୍ଲୁକ୍ମେଲ୍ କରି ନିଜ ନିଜର ବ୍ୟକ୍ତିଗତ ଫାଇଦା ହାସଲ କରିବେ ପଶ୍ଚିମବଙ୍ଗର ଉତ୍ତର ଚବିଶ୍ ପ୍ରଗଣ ଜିଲ୍ଲା ଅନ୍ତର୍ଗତ ଟାକିଠାରେ ଆଳି ଅପରାହୁରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୂଶମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ହିଂସା ରାଜନୀତି ଚଳାଇଛନ୍ତି ସେ କହିଛନ୍ତି ମମତା ବାନାର୍ଜୀ ବିଜେପିର ପ୍ରତିଶୋଧ ନେବାକୁ ଧମକ ଦେଇଛନ୍ତି ଏବଂ ଗତକାଲି ପାର୍ଟି ସଭାପତି ଅମିତ ଶାହାଙ୍କ ରୋଡ୍ ଶୋ' ସମୟରେ ଏହା ପ୍ରମାଶିତ ହୋଇଛି କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧି ପଞ୍ଜାବର ଫରିଦ୍କୋଟ୍ ଜିଲ୍ଲା ଅନ୍ତର୍ଗତ ବରଗରି ଏବଂ ଲ୍ରଧିଆନାର ମ୍ବଲାୟମପ୍ରରଠାରେ ଉଦ୍ବୋଧନ ଦେଇଛନ୍ତି ଶ୍ରୀ ଗାନ୍ଧି ଅଭିଯୋଗ କରି କହିଛନ୍ତି ନରେନ୍ଦ୍ର ମୋଦି ବଡ଼ ବଡ଼ ଶିଳ୍ପପତିମାନଙ୍କର କୋଟି କୋଟି ଟଙ୍କାର ଛାଡ଼ କରିଛନ୍ତି କିନ୍ତୁ କୃଷକମାନଙ୍କର ଋଣ ଛାଡ଼ କରିନାହାନ୍ତି ରାହୁଲ ଗାନ୍ଧି କହିଛନ୍ତି ବିମୁଦ୍ରାୟନ ଯୋଗୁଁ ଲୁଧିଆନାର ଶିଳ୍ପ ଧ୍ୱଂସ ହୋଇଯାଇଛି ଏବଂ କୃଷକମାନେ ବେକାର ହେଇଯାଇଛନ୍ତି ବର୍ତ୍ତମାନ ବେକାରୀ ସମସ୍ୟା କୃଷକମାନଙ୍କ କଲ୍ୟାଣ ଓ ଶିଳ୍ପର ବିକାଶ ବଡ଼ ସମସ୍ୟା ଭାବେ ଉଭା ହୋଇଛି ଉତ୍ତରପ୍ରଦେଶର ମନ୍ଦ୍ର ଜିଲ୍ଲାରେ ଏସ୍ପି ବିଏସ୍ପି ଆର୍ଏଲ୍ଡିର ଏକ ର୍ୟାଲିରେ ଉଦ୍ବୋଧନ ଦେଲାବେଳେ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ କଂଗ୍ରେସ ଓ ବିଜେପିକୁ ସମାଲୋଚନା କରି କହିଛନ୍ତି ପୂର୍ବର କଂଗ୍ରେସ ସରକାର ଏବଂ ବର୍ତ୍ତମାନର ମୋଦି ସରକାର ଗରିବ ଓ ଅବହେଳିତ ଲୋକମାନଙ୍କ ପାଇଁ କିଛି ହେଲେ କରିନାହାନ୍ତି ବିଜେପି ନେତା ସୁଷମା ସ୍ୱରାଜ କଲରାଜ ମିଶ୍ର ଯୋଗୀ ଆଦିତ୍ୟନାଥ କେଶବ ପ୍ରସାଦ ମୌର୍ଯ୍ୟ ଦିନେଶ ଶର୍ମା ମନୋକ ତିୱାରୀ ଏବଂ ଦିନେଶଲାଲ ଯାଦବ ଉତ୍ତରପ୍ରଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆଜି ପ୍ରଚାର କରିଛନ୍ତି

ଇସିଆଇ ଟ୍ରେନିଂ ଇଭିଏମ୍ ଓ ଭିଭିପାଟ୍ରୁ ଭୋଟ୍ ଗଣତି କରିବା ପାଇଁ ବରିଷ ଅଧିକାରୀମାନଙ୍କୁ ଆଜି ଚେନ୍ନାଇଠାରେ ତାଲିମ୍ ଦିଆଯାଇଛି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଶ୍ଣି ଅଫିସରମାନଙ୍କ ସମେତ ତାମିଲନାଡୁ ଗୁଜରାଟ କେରଳ ପୁଡ଼ିଚେରୀ ଓ ଲକ୍ଷାଦୀପର ଦେଢ଼ଶହରୁ ଉର୍ଦ୍ଧ୍ୱ ଅଧିକାରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ବରିଷ୍ଣ ଉପନିର୍ବାଚନ କମିଶନର ଉମେଶ ସିହ୍ନା ସନ୍ଦୀପ ସାକ୍ସେନା ଏବଂ ନିର୍ବାଚନ ଆୟୋଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ତାଲିମ୍ ଦେଇଥିଲେ ବର୍ତ୍ତମାନ ଦେଶବ୍ୟାପୀ ଏହିଭଳି ତାଲିମ୍ ଦିଆଯିବ ଅମିତ ଶାହା ବିଜେପି ସଭାପତି ଅମିତ ଶାହା ଗତକାଲି କୋଲକତା ରୋଡ୍ ଶୋ'ରେ ହିଂସାକାଣ୍ଡ ପାଇଁ ତୃଣମୂଳ କଂଗ୍ରେସକୁ ଦାୟ କରିଛନ୍ତି

ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ଭିକୁ ତୃଶମୂଳ କଂଗ୍ରେସ କର୍ମୀମାନେ ଭାଙ୍ଗିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ଇତିମଧ୍ୟରେ ବିଜେପି ଆଜି ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ପୁର୍ନବିବାହ ଆଇନ୍ ପ୍ରବର୍ତ୍ତନ ପାଇଁ କାମ କରିଥିବା ଏବଂ ବିଖ୍ୟାତ ଶିକ୍ଷାବିତ୍ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାକୁ କଂଗ୍ରେସ ନିନ୍ଦା କରିଛି ନୂଆଦିଲ୍ଲୀରେ ପାର୍ଟି ପ୍ରବକ୍ତା ଅଭିଷେକ ମନୁ ସିଂଘଭି ଏକ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି ଭାରତୀୟ ରାଜ୍ୟଗୁଡ଼ିକରେ ସାଂସ୍କୃତିକ ପରିଚୟକୁ ନଷ୍ଟ କରିବା ଲାଗି ବିଜେପି କଦାପି ପଛଘୁଞ୍ଚା ଦେବ ନାହିଁ ବୋଲି ସଂକଳ୍ପ ନେଇଛି ସେ କହିଛନ୍ତି ଦେଶର ସାଂସ୍କୃତିକ ପରିଚୟକୁ ସୁରକ୍ଷା ରଖିବା ଦିଗରେ କଂଗ୍ରେସ ପ୍ରତିଶ୍ରତିବଦ୍ଧ ରହିଛି ମମତା ବିଦ୍ୟାସାଗରଙ୍କର ପ୍ରତିମୂର୍ତ୍ତି ଭଙ୍ଗା ଯାଇଥିବା ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ବିଜେପିକୁ ସମାଲୋଚନା କରିଛନ୍ତି ସେ କହିଛନ୍ତି ଗତକାଲିର ଘଟଣା ବିଜେପିର ପୂର୍ବ ପ୍ରସ୍ତୁତି ଯୋଜନା ଥିଲା ଆମର କୋଲକାତା ସମ୍ଭାଦଦାତା ଜଣାଇଛନ୍ତି କୋଲକାତାର ବିଦ୍ୟାସାଗର କଲେଜ୍ ମହାବିଦ୍ୟାଳୟରେ ଗତକାଲିର ଭଙ୍ଗାରୁକ୍ତା ଘଟଣାକୁ ବିଭିନ୍ନ ସଂଗଠନ ନିନ୍ଦା କରିଛନ୍ତି ଏସ୍ସି ବିଜେପି ଲିଡର ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ଚିତ୍ର ବଦଳାଯାଇ ସାମାଜିକ ଗଶମାଧ୍ୟମରେ ପୋଷ୍ଟିଂ କରିଥିବା ଅଭିଯୋଗରେ ବିଜେପି ନେତା ପ୍ରିୟଙ୍କା ଶର୍ମାଙ୍କୁ ଗିରଫ୍ କରାଯିବା ଘଟଣାକୁ ସୁପ୍ରିମ୍କୋର୍ଟ ପ୍ରାଥମିକତା ଭାବେ ଏକଚ୍ଚତ୍ରବାଦୀତା ବୋଲି କହିଛନ୍ତି ଗତକାଲି ଅଦାଲତଙ୍କ ନିର୍ଦ୍ଦେଶ ସତ୍ତେ ପ୍ରିୟଙ୍କାଙ୍କୁ କେଲ୍ରୁ ଛଡ଼ାଯାଇ ନାହିଁ ବୋଲି ପ୍ରିୟଙ୍କା ଶର୍ମାଙ୍କ ଭାଇ ତଥା ଆଇନ୍କୀବୀ କୋର୍ଟରେ କହିଲା ପରେ ସୁପ୍ରିମ୍କୋର୍ଟ ଏହି ମତ ଦେଇଛନ୍ତି ଜଷିସ୍ ଇନ୍ଦିରା ବାନାର୍ଜୀ ଏବଂ ସଞ୍ଜୀବ ଖାନ୍ଦାଙ୍କ ଅବସରକାଳୀନ ଖଣ୍ଡପୀଠ ସତର୍କ କରାଇଦେଇ କହିଛନ୍ତି ପ୍ରିୟଙ୍କା ଶର୍ମାଙ୍କୁ ତୁରନ୍ତ ଜେଲ୍ରୁ ଛଡ଼ା ନଗଲେ ସେହି ଅଫିସରମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ର୍ଚ୍ଚ କରାଯିବ

ଗତକାଲି ସୁପ୍ରିମ୍କୋର୍ଟ ପ୍ରିୟଙ୍କାଙ୍କୁ ଜାମିନ୍ ମଞ୍ଜୁର କରିଥିଲେ ଏବଂ ଜେଲରୁ ବାହାରିଲା ବେଳେ ଏକ ଲିଖିତ କ୍ଷମାପ୍ରାର୍ଥନା ପତ୍ର ମମତା ବାନାର୍ଜୀଙ୍କ ନିକଟକ୍ତ ପଠାଇବା ପାଇଁ କହିଥିଲେ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାରଜଙ୍କ ନେତୃତ୍ୱରେ ଆସିଥିବା ଆନ୍ତଃ ମନ୍ତ୍ରୀୟ ଦଳ ତିନି ଦିନିଆ ରହଣି କାଳରେ ପୁରୀ କଟକ ଖୋର୍ଦ୍ଧା ଜିଲ୍ଲା ବୂଲି ପରିସ୍ଥିତିର ଆକଳନ କରିଛନ୍ତି କ୍ଷତିଗ୍ରସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ରିଲିଫ୍ ଓ ପୁର୍ନଗଠନ କାର୍ଯ୍ୟକ୍ତ ଶ୍ରୀ ଭରଦ୍ୱାଳ ପ୍ରଶଂସା କରିଛନ୍ତି ନୂଆଦିଲ୍ଲୀ ଫେରିବା ପରେ ଏହି ଦଳ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ଆଇଏସ୍ଆଇଏସ୍ ଖୋରସାନ୍ ଆଇଏସ୍ଆଇଏସ୍ ଖୋରସାନ୍ ଆତଙ୍କବାଦୀ ଗୋଷୀ ଅଲ୍କାଏଦା ସହ ସମ୍ପର୍କ ରଖିବା ସଙ୍ଗେ ସଙ୍ଗେ ଆଫ୍ଗାନିସ୍ତାନ ଓ ପାକିସ୍ତାନରେ ଅନେକ ଆକ୍ରମଣ ସହ ଜଡ଼ିତ ଥିବାରୁ ସେହି ଗୋଷ୍ଠୀ ଉପରେ ଜାତିସଂଘ ବାସନ୍ଦ ବ୍ୟବସ୍ଥା ଲାଗୁ କରିଛି ବର୍ତ୍ତମାନ ସେହି ଆତଙ୍କବାଦୀ ଗୋଷ୍ଠୀର ସମ୍ପଭି ବାଜ୍ୟାପ୍ତି କରାଯାଇ ପାରିବ ଏବଂ ଗୋଷୀର ସଦସ୍ୟମାନଙ୍କ ଉପରେ ଭ୍ରମଣ କଟକଣା ଳାଗୁ ହୋଇପାରିବ ତଥା ଅସ୍ତଶସ୍ତ କ୍ରୟ ଉପରେ ନିଷେଦ୍ଧାଦେଶ ଜାରି କରାଯାଇ ପାରିବ

ପାକିସ୍ତାନ ଭିଭିକ ଜୈସ୍ ଇ ମହମ୍ମଦ ମୁଖ୍ୟ ମସୁଦ ଅଜହରକୁ ବିଶ୍ୱ ସନ୍ତାସବାଦୀ ତାଲିକାଭୁକ୍ତ କରିବାର ଦୁଇ ସପ୍ତାହ ପରେ ଆମେରିକା ବ୍ରିଟେନ୍ ଫ୍ରାନ୍ୱ ଓ ଭାରତ ସମେତ ଏହି ଗୋଷ୍ଠୀକୁ କଳାତାଲିକାଭୁକ୍ତ କରିବା ପାଇଁ ଉଦ୍ୟମ କରାଯାଇଥିଲା

ସେ ସରକାରଙ୍କୁ ସମାଲୋଚନା କରିବା ସଙ୍ଗେ ସଙ୍ଗେ ଘୃଣା ସୃଷ୍ଟିକାରୀ ଭାଷଣ ଦେଉଥିବା ଅଭିଯୋଗରେ ଗିରଫ୍ ହୋଇଥିବାର ଖବର ମିଳିଛି ମକ୍କି ଜମାତ୍ ଉଦ୍ ଦୱାର ରାଜନୈତିକ ଏବଂ ଆନ୍ତର୍କାତିକ ବ୍ୟାପାର ଶାଖା ତଥା ଫଲାହ ଇ ଇନ୍ସାନିୟତ୍ ବଦାନ୍ୟ ପ୍ରତିଷାନର ଭାରପ୍ରାପ୍ତ ଅଧିକାରୀ ଭାବେ କାମ କରୁଥିଲା ସାର୍ବଜନୀନ ଆଇନ୍ ରକ୍ଷଣାବେକ୍ଷଣା ନିର୍ଦ୍ଦେଶ ଅଧୀନରେ ବେଆଇନ୍ ଘୋଷିତ ସଂଗଠନଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସମୟରେ ମକ୍ତିକ୍ ଗିରଫ୍ କରାଯାଇଛି

ସେହି ଦିନର୍ ବର୍ଷା ରତ୍ନ ଆରମ୍ଭ ହେବ ଏବଂ ଧୀରେ ଧୀରେ ଦକ୍ଷିଣ ପଣ୍ଢିମ ମୌସ୍ବମୀ ବାୟ ଉତ୍ତର ଦିଗକ୍ତ ଗତି କରିବ